ବିଭିନ୍ତ ଜଟିଳ ରୋଗରେ ପୀଡ଼ିତ ରୋଗୀମାନେ ମଧ୍ଧ ଏଠାରୁ କମ୍ ଦରରେ ଔଷଧ ନେଇ ଆରୋଗ୍ୟ ଲାଭ କର୍ ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତା ପ୍ରତାପ ଚନ୍ଦ୍ର ଷଡ଼ଙଗୀ କହିଛନ୍ତି

ଚୀନ୍ ପରେ ଇଟାଲୀ ଓଇରାନରେ ସ୍ଥିତି ଉଦ୍ବେଗଜନକ ରହିଛି

ସ୍ୱାସ୍ଥ୍ୟ ମନ୍ତଣାଳୟର ବରିଷ୍ଡ ଅଫିସରମାନେ ବୈଠକରେ ଯୋଗ ଦେଇଥିଲେ

ମୁଖ୍ୟସଚିବ ଓ ଜିଲ୍ଲାପାଳ ପ୍ରତ୍ୟେକଦିନ ସମୀକ୍ଷା ବୈଠକ ମାଧ୍ଧମରେ ଏହାର ମୁକାବିଲା ସଂପର୍କରେ ଆଲୋଚନା କରିବେ

ଏହାଛଡ଼ା ନିର୍ବାଚନ କମିଶନର ପ୍ରତିନିଧି ରାଜ୍ୟ ଖଣି ବିଭାଗ ବାଶିଜ୍ୟ କର ବିଭାଗର ବରିଷ ଅଧିକାରୀମାନେ ଏଥିରେ ଯୋଗ ଦେଇଛନ୍ତି